ଜେକେ ପୋଲ୍ସ୍ ଜନ୍ମୁ କାଶ୍ମୀରର ଚତୁର୍ଥ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ପୌର ନିର୍ବାଚନରେ ମତଦାନ ଶାନ୍ତିପୂର୍ଷ୍ଣ ଭାବେ ଚାଲିଛି

ଛତିଶଗଡ଼ ନୋଟିଫିକେସନ୍ ଛତିଶଗଡ଼ର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ଜାରି ହୋଇଛି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁବ୍ରତ ସାହୁ କହିଛନ୍ତି ଆଜି ବିଜ୍ଞପ୍ତି କାରି ହେବା ସହ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି

ତାହା ପରଦିନ ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ୍ କରାଯିବ

ଛନ୍ଦା କୋଚର୍ ଇସ୍ତଫା ଦେବା ପରେ ବ୍ୟାଙ୍କ୍ର ବୋର୍ଡ଼ ମୁଖ୍ୟ କାର୍ଯ୍ୟ ପରିଚାଳନା ଅଫିସର ଶ୍ରୀ ବକ୍ୱିଙ୍କୁ ଏହି ପଦକୁ ଉନ୍ନୀତ କରିଛି

ପିଏମ୍ ବୈଷ୍ଣବ ଜନ ତୋ ଗାନ୍ଧିଜୀଙ୍କର ପ୍ରିୟ ଭଜନ 'ବୈଷ୍ଣବ ଜନ ତୋ ତେନେ କହିଯେ'କୁ ବିଶ୍ୱର ବିଭିନ୍ନ ଗାୟକଙ୍କଦ୍ୱାରା ଗାନ କରାଯାଇଥିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟର୍ରେ ପଠାଇଛନ୍ତି

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି ସଂକ୍ରମିତ ଲୋକମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଅବସ୍ଥା ଭଲ ରହିଛି

ସହରରେ ଥିବା ସମସ୍ତ ରକ୍ତଭଣ୍ଣାର ଓ ଆଖପାଖ ଜିଲ୍ଲାର ରକ୍ତଭଶ୍ରାଗୁଡ଼ିକୁ ରକ୍ତ ଦେଉଥିବା ଲୋକମାନଙ୍କର ଜିକା ଭୂତାଣୁ ଯାଞ୍ଚ୍ କରି ରକ୍ତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି

ଗତକାଲି ପାଟ୍ନାଠାରେ ମ୍ରଖ୍ୟମନ୍ତ୍ରୀ ନୀତିଶ କୃମାରଙ୍କ ଅଧ୍ୟକ୍ଷତାରେ ଅନ୍ଦ୍ରଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପଭି ନିଆଯାଇଛି ମରୁଡ଼ି ପ୍ରବଣ ଅଞ୍ଚଳରେ ସମବାୟ ଋଣ ଜମିକମା ରାଜସ୍ୱ ଓ ଜଳସେଚନ ଏବଂ ବିଦ୍ୟୁତ୍ ଶୁଳ୍କ ଆଦାୟକୁ ବର୍ତ୍ତମାନପାଇଁ ସ୍ଥଗିତ ରଖାଯାଇଛି କ୍ଷତିଗ୍ରସ୍ତ କୃଷକମାନଙ୍କୁ କୃଷିବିଭାଗ ଦ୍ୱାରା ଡିଜେଲ୍ ଓ ବିହନ ଉପରେ ସବ୍ସିଡି ପ୍ରଦାନ କରିଆରେ ସାହାଯ୍ୟ କରାଯିବ କୃଷକମାନଙ୍କୁ ଫସଲ ବୀମା ଯୋକନାର ସୁବିଧା ଓ ସହାୟତା ଯୋକନାମାନ ପ୍ରଦାନ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ମଧ୍ୟ ନିଷ୍ପଭି ନିଆଯାଇଛି

ଏସ୍ଏଲ୍ ଟ୍ରେଡ୍ ଭାରତୀୟ ବଜାରରେ ଶ୍ରୀଲଙ୍କା ବ୍ୟବସାୟ କ୍ଷେତ୍ରରୁ ଅଧିକ ପୁଞ୍ଜିନିବେଶ ପାଇଁ ରଣକୌଶଳ ପ୍ରସ୍ତୁତ କରିବାକୁ ଶ୍ରୀଲଙ୍କା ଏକ କମିଟି ଗଠନ କରିଛି

ଏଥିରେ ବହୁ ବଡ଼ ବଡ଼ ଫାର୍ମ ଏବଂ ଗବେଷଣା ଅନୁଷ୍ଠାନ ଓ ପରାମର୍ଶଦାତା କମ୍ପାନୀର ପ୍ରତିନିଧିମାନେ ରହିଛନ୍ତି ମନ୍ତଶାଳୟ କହିଛି ଶ୍ରୀଲଙ୍କା ପାଇଁ ଏହା ଏକ ବଡ଼ ସୁଯୋଗ ହେବ

ଏକ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ପ୍ରସ୍ତୁତ କରିବା ଓ ବଜାର ଉପରେ ଏକ ରଶକୌଶଳ ବର୍ଷେ ମଧ୍ୟରେ ପ୍ରସ୍ତୁତ କରିବାକୁ କମିଟିକୁ କୁହାଯାଇଛି

ଗତକାଲି ନ୍ତଆଦିଲ୍ଲୀରେ ଶକ୍ତିମନ୍ତ୍ରୀ ଆର୍କେ ସିଂଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏହି ନିଷ୍କଭି ନିଆଯାଇଛି

ଭିପି ଆସୋଚାମ୍ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କୌଣସି ପ୍ରକାରର ଭୁଲ୍ କାର୍ଯ୍ୟକୁ ନିର୍ଭୟରେ ପ୍ରକାଶ କରିବା ଲାଗି ଦୁର୍ନୀତି ପ୍ରଘଟକାରୀମାନଙ୍କ ପାଇଁ ବାତାବରଣ ସୂଷ୍ଟି କରିବା ସକାଶେ ସଙ୍ଗଠନଗୁଡ଼ିକୁ ଆହ୍ୱାନ ଜଣାଇଛନ୍ତି

ସେ କହିଛନ୍ତି ପ୍ରତ୍ୟେକ କମ୍ପାନୀ ସବ୍ ଶ୍ରଳ୍କ ପୈଠ କରିବା ନିହାତି ଜରୁରୀ ଏବଂ ଆସୋଚାମ୍ ଭଳି ସଂସ୍ଥାଗୁଡ଼ିକ ସଦସ୍ୟ କମ୍ପାନୀଗୁଡ଼ିକ୍ ଏ ଦିଗରେ ସଚେତନ କରିବାର ଆବଶ୍ୟକତା ରହିଛି ଶ୍ରୀ ନାଇଡ଼ କହିଛନ୍ତି ସରକାରଙ୍କଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ସଂସ୍କାରଗ୍ରଡ଼ିକ୍ ଆପଣେଇ କମ୍ପାନୀମାନଙ୍କଦ୍ୱାରା ନୈତିକତା ପାଳନକ୍ ନିଣ୍ଚିତ କରିବାପାଇଁ ଆସୋଚାମ୍ ପ୍ରମୁଖ ଭୂମିକା ଗ୍ରହଣ କରିବା ଉଚିତ ଜେଟ୍ଲୀ ଆସୋଚାମ୍ ଅର୍ଥମନ୍ତୀ ଅରୁଣ ଜେଟ୍ଲୀ କହିଛନ୍ତି ଦୁର୍ନୀତି ଭଳି କଳଙ୍କକୁ ଲୋପ କରିବାପାଇଁ ଦେଶର ଅଧିକାଂଶ ଲୋକ ଚାହାନ୍ତି

ଏହାଦ୍ୱାରା ଦେଶ ପ୍ରଗତି ହାସଲ କରୁଛି ବୋଲି ଶ୍ରୀ ଜେଟ୍ଲୀ କହିଛନ୍ତି

ଶ୍ରୀ ଜେଟ୍ଲୀ କହିଛନ୍ତି ତୈଳ ଉପରେ ନିର୍ଭରଶୀଳତା ଯୋଗୁଁ ଦେଶ ଅନେକ ଚ୍ୟାଲେଞ୍ଚର ସମ୍ମୁଖୀନ ହେଉଛି ଚୀନ୍ ମାଟ୍ଟିସ୍ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଜେମ୍ସ ମାଟ୍ଟିସ୍ କହିଚନ୍ତି ଦକ୍ଷିଣ ଚୀନ୍ ସାଗରରେ ଚୀନଦ୍ୱାରା ରଖାଯାଇଥିବା ସାମରିକ ସରଞ୍ଜାମ ସେ ଦେଶର ଅର୍ଥନୈତିକ କାର୍ଯ୍ୟକଳାପ ପ୍ରତି ଓ୍ୱାଶିଂଟନ୍ ଉଦ୍ବେଗ ପ୍ରକାଶ କରିଛି ଶ୍ରୀ ମାଟିସ୍ ଭିଏତ୍ନାମ ଯାଉଥିବାବେଳେ ତାଙ୍କ ସହ ଥିବା ସାମ୍ଭାଦିକମାନଙ୍କୁ ସେ ଏହା କହିଛନ୍ତି ଗତ ସପ୍ତାହରେ ଆମେରିକା ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କ ନୀତି ସଂକ୍ରାନ୍ତୀୟ ଉଦ୍ବୋଧନକୁ ଉଲ୍ଲେଖ କରି ଶ୍ରୀ ମାଟ୍ଟିସ୍ କହିଛନ୍ତି ଚୀନ୍ ସହ ନିରପେକ୍ଷ ପାରସ୍କରିକ ଆଦାନ ପ୍ରଦାନ ଓ ସାର୍ବଭୌମତ୍ୱ ପ୍ରତି ସମ୍ମାନ ପ୍ରଦର୍ଶନର ଭିଭିଭୂମି ଉପରେ ଆଧାରିତ ସମ୍ପର୍କ ସ୍ଥାପନ କରିବାକୁ ଟ୍ରମ୍ପ୍ ପ୍ରଶାସନ ଚାହୁଁଚନ୍ତି